ରାଜ୍ୟରେ ଏପର୍ଯ୍ୟନ୍ତ ଟିକାକରଣ ବେଶ୍ ସନ୍ତୋଷଜନକ ଥିବା ସ୍ଚନା ମିଳିଛି

ଏଥିପାଇଁ କେନ୍ଦ୍ର ସରକାର ମଧ ନିଷ୍ବଭି ନେଇଛନ୍ତି

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ଅନ୍ୟ ଫସଲ ଅମଳ ପରବର୍ଭୀ କ୍ଷତି ଲାଗି ପ୍ରଧାନମନ୍ତୀ ଫସଲବୀମା ଯୋଜନାରେ କ୍ଷତି ଭରଣାର ବ୍ୟବସ୍କା ମଧ୍ଧ କରାଯାଇଛି

ରାତିରେ ବିଶେଷ ଶୀତ ଅନୁଭ୍ରତ ହେଉ ନ ଥିବାବେଳେ ଦିନରେ କିନ୍ତୁ ଖରାର ତାତି ବୃଦ୍ଧି ପାଉଛି ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି